ସହିଦ ଜବାନ ମାନଙ୍କ ଜନ୍ମସ୍ଥାନରେ ପୂର୍ଣ୍ଣରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୂତ୍ୟ ସମ୍ପନ୍ନ କରାଯାଇଛି ଅନେକ କେନ୍ଦ୍ରମନ୍ତ୍ରୀ ନେତା ଓ ସମାଜର ବିଭିନ୍ନ ବର୍ଗର ବହୁସଂଖ୍ୟକ ଲୋକ ବୀର ସହିଦମାନଙ୍କୁ ବିଦାୟ ଜଣାଇଛନ୍ତି

ଉତ୍ତରାଖଣ୍ଡର ଦୁଇଜଣ ସହିଦ ଜବାନଙ୍କ ମଧ୍ୟରୁ ଜଣଙ୍କୁ ହରିଦ୍ୱାରରେ ଏବଂ ଅନ୍ୟଜଣଙ୍କୁ ଖତିମାଠାରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯାଇଛି

ଝାଡ଼ଖଣ୍ଡରେ ସହିଦ ଜବାନ ବିଜୟ ସୋରେନଙ୍କୁ ତାଙ୍କ ନିଜ ଜନ୍ମୁମାଟିରେ ବେଦମନ୍ତ୍ର ଉଚ୍ଚାରଣ ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ଝାଡ଼ଖଣ୍ଡ ରାଜ୍ୟପାଳ ଦୌପ୍ରଦୀ ମୁର୍ମୁ ମୁଖ୍ୟମନ୍ତ୍ରୀ ରଘୁବର ଦାସ କେନ୍ଦ୍ରମନ୍ତ୍ରୀ କୟନ୍ତ ସିହ୍ନା ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଦିବଂଗତ ଆତ୍ମାପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଜେକେ ସିକ୍ୟୁରିଟି ଜାମ୍ମୁ କାଶ୍ମୀର ପ୍ରଶାସନ ପକ୍ଷରୁ ବିଚ୍ଛିନ୍ନତାବାଦୀ ନେତା ମିରଓ୍ବେଜ ଉମର ଫାରୁକ ଅବଦୁଲ ଗନିଭଟ ବିଲାଲ ଲୋନେ ହସିମ କ୍ୟୁରେସି ଓ ସବିର ଶାହାଙ୍କୁ ଦିଆଯାଇଥିବା ନିରାପତ୍ତା ବ୍ୟବସ୍ଥା ପ୍ରତ୍ୟାହାର କରିନିଆଯାଇଛି ତେବେ ପାକିସ୍ତାନ ସମର୍ଥିତ ବିଚ୍ଛିନୁତାବାଦୀ ସୟିଦ ଅଲ୍ଲୀ ଶାହା ଗିଲାନଙ୍କ ସଂକ୍ରାନ୍ତରେ ଏହି ନିର୍ଦ୍ଦେଶାନାମାରେ କିଛି ଉଲ୍ଲେଖ ନାହିଁ ଏହିସବୁ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ଦିଆଯାଇଥିବା ନିରାପତ୍ତା ଓ ଗାଡ଼ି ଆଜି ସଂଧ୍ୟାରୁ ପ୍ରତ୍ୟାହାର କରିନିଆଯିବ ସରକାରଙ୍କ ତରଫରୁ ଯଦି ଅନ୍ୟକିଛି ସୁବିଧା ସେମାନଙ୍କୁ ଦିଆଯାଇଥାଏ ତାହାହେଲେ ସେଗୁଡ଼ିକ ମଧ୍ୟ ପ୍ରତ୍ୟାହାର କରିନିଆଯିବ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଗତ ଶୁକ୍ରବାର ଦିନ ଶ୍ରୀନଗର ଯାଇଥିବାବେଳେ ପାକିସ୍ତାନରୁ ପାର୍ଷି ପାଉଥିବା ଲୋକମାନଙ୍କୁ ଦିଆଯାଇଥିବା ନିରାପତ୍ତା ସଫକ୍ରାନ୍ତରେ ସମୀକ୍ଷା କରାଯିବ

ପୁଲୁଓ୍ୱାମା ଆକ୍ରମଣ ବିରୁଦ୍ଧରେ ଗତ ଶନିବାର ଦିନ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯିବାରୁ ସଂକ୍ଷ୍ୟ ଆଇନ୍ ଜାରି କରାଯାଇଥିଲା ସାନ୍ଧ୍ୟ ଆଇନ୍ କୋହଳ କରାଯିବା ସଂକ୍ରାନ୍ତରେ ଆଜି ଅପରାହୁରେ ସମୀକ୍ଷା କରାଯିବ ଇଣ୍ଡିଆ ଆରବ ନେସନସ ପୁଲ୍ଲୁଓ୍ବାମା ସନ୍ତାସବାଦୀ ଆକ୍ରମଣ ସହ ସମ୍ପୂକ୍ତ ଜେସି ମହମ୍ମଦ ସଂଗଠନକୁ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ପାଇଁ ପାକିସ୍ତାନ ପ୍ରୋସାହିତ କର୍ଥକବା ଭୂମିକା ସଂକ୍ୱାନ୍ତରେ ଆରବ ଦେଶର ରାଷ୍ଟଦ୍ରତମାନଙ୍କୁ ଅବଗତ କରାଯାଇଛି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ ବୈଠକରେ ଗତକାଲି ଆରବ ଦେଶର ରାଷ୍ଟ୍ରଦୃତମାନେ ଯୋଗ ଦେଇଥିଲେ

ଶୁକ୍ରବାର ଦିନ ଭାରତ ପୁଲ୍ୟୁମା ସନ୍ତାସବାଦୀ ଆକ୍ରମଣକୁ ନେଇ ପାକିସ୍ତାନ ନିକଟରେ ଦୂଢ଼ ପ୍ରତିବାଦ ଜଣାଇଥିଲା ଏବଂ ଭାରତରେ ପାକିସ୍ତାନୀ ରାଷ୍ଟ୍ରଦୂତ ସୋହେଲି ମହମ୍ମଦଙ୍କୁ ବୈଦେଶିକ ସଚିବ ବିଜୟ ଗୋଖଲେ ଡକାଇ ତାଙ୍କୁ ଏ ସଂକ୍ରାନ୍ତରେ ଜଣାଇଥିଲେ ଜେସି ମହମ୍ମଦ ସଂଗଠନ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କୁ କୁହାଯାଇଛି

ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି ଶୁକ୍ରବାରଦିନ ପାକିସ୍ତାନଠାରୁ ଅତ୍ୟନ୍ତ ପସନ୍ଦ ରାଷ୍ଟ ମାନ୍ୟତା ପତ୍ୟାହାର କରିନିଆଯାଇଛି ବର୍ତ୍ତମାନ ପାକିସ୍ତାନୀ ସାମଗ୍ରୀ ଉପରେ ବହିଃଶୁଳ୍କ ଲାଗୁ କରାଯିବା ଦ୍ୱାରା ସେ ଦେଶରୁ ରପ୍ତାନୀ ବହୁମାତ୍ରା ହ୍ରାସ ପାଇବ ପାକିସ୍ତାନ ତାଜା ପରିବା ସିମେଣ୍ଟ ପେଟ୍ରୋଲିୟମ ଉତ୍ପାଦ ଖଣିଜସାମଗ୍ରୀ ଏବଂ ଚମଡା ଆଦି ଭାରତକୁ ରପ୍ତାନୀ କରିଥାଏ ପିଏମ୍ ବିହାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ବାରାଉଣୀଠାରେ ପାରାଦ୍ୱୀପ ହଳଦିଆ ଦୁର୍ଗାପୁର ଏଲ୍ପିଜି ପାଇପ୍ଲାଇନ୍ ବାରାଉଣୀ ତୈଳ ବିଶୋଧନାଗାର ପେଟ୍ରୋରସାୟନ ଓ ସାର ଉତ୍ପାଦନ ଶାଖାର ପୁନଃକ୍ଷମ ଆଦି ପ୍ରକଳ୍ପଗୁଡ଼ିକୁ ଶୁଭାରମ୍ଭ କରିଚ୍ଚନ୍ତି ଝାଡ଼ଖଣ୍ଡରେ ସେ ଆଜି ଅନେକ ଉନ୍ନୟନମୂଳକ ପ୍ରକ୍ସର ଶୁଭାରମ୍ଭ କରିବେ ଏହାଛଡ଼ା ସେ ବାରାଉଣୀସ୍ଥିତ ଉଲାବ୍ ବିମାନଘାଟି ନିକଟରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ

ବିହାର ଓ ଝାଡ଼ଖଣ୍ଡର ବଡବଡ ସହର ଓ ନଗରକୁ ସଂଯୋଗ କରୁଥିବା ରାଞ୍ଚି ପାଟନା ଏସି ସାପ୍ତାହୀକ ଏକ୍କପ୍ରେସ୍ ଟ୍ରେନକୁ ମଧ୍ୟ ସେ ଶୁଭାରମ୍ଭ କରିବେ ଉଲାଓ ବିମାନବନ୍ଦର ପରିସରରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବେ ତା'ପରେ ଶ୍ରୀ ମୋଦି ଝାଡ଼ଖଣ୍ଡର ହଜାରୀବାଗ ଓ ରାଞ୍ଚି ଯିବେ ସେଠାରେ ସେ ସ୍ୱାସ୍ଥ୍ୟ ଶିକ୍ଷା ଜଳଯୋଗାଣ ଓ ପରିମଳ ସମ୍ପର୍କିତ ବିବିଧ ପ୍ରକଳ୍ପର ଶ୍ରଭାରମ୍ଭ କରିବେ

ଗତକାଲି ଇନ୍ଦିରାଗାନ୍ଧୀ ଅନ୍ତର୍ଜାତିୟ ବିମାନବନ୍ଦରରୁ ଦିଲ୍ଲୀ ପୁଲିସ କ୍ରାଇମ୍ବ୍ରାଞ୍ଚ ରାକେଶ ଗୋଏଲଙ୍କୁ ଗିରଫ କରିଛି ଅପରାଧ ଶାଖା ଉପ ପୁଲିସ କମିଶନର ରାଜେଶ ଦେଓ କହିଛନ୍ତି ଶ୍ରୀ ଗୋଏଲ କତାରକୁ ପଳାଇବାକୁ ଉଦ୍ୟମ କରୁଥିବା କୌଣସି ସୂତ୍ରରୁ ଖବର ପାଇବା ପରେ ତାଙ୍କୁ ଗିରଫ କରାଯାଇଛି ଶ୍ରୀ ଗୋଏଲଙ୍କ ବିରୁଦ୍ଧରେ ଲୁକ୍ଆଉଟ୍ ସର୍କୁଲାର ଜାରି କରାଯାଇଥିବାରୁ ଇମିଗ୍ରେସନ ଅଧିକାରୀମାନଙ୍କୁ ସତର୍କ କରାଯାଇଥିଲା ଶ୍ରୀ ଗୋଏଲ ବିମାନବନ୍ଦରରେ ପହଞ୍ଚବା ପରେ ତାଙ୍କୁ ଅଟକ ରଖାଯାଇଥିଲା ଓ କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା

ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ ପ୍ରତିନିଧିସ୍ଠରୀୟ କଥାବାର୍ତ୍ତା କରିବେ କଥାବାର୍ତ୍ତାରେ ଦ୍ୱିପକ୍ଷିୟ ସମ୍ପର୍କର ପ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରାଯିବା ସଙ୍ଗେ ସଙ୍ଗେ ସହଯୋଗ ପାଇଁ ନୂଆ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରାଯିବ କଥାବାର୍ଭାପରେ ଅନେକ ରାଜିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟସ୍କଚୀ ରହିଛି ଆସନ୍ତାକାଲି ସଂଧ୍ୟାରେ ଶ୍ରୀ ମକ୍ତି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ୍ କରିବେ ଶ୍ରୀ କୋବିନ୍ଦ ତାଙ୍କ ସମ୍ମାନାର୍ଥେ ଏକ ରାତ୍ରିଭୋଜି ସଭାର ଆୟୋଜନ କରିଛନ୍ତି ଆର୍ଜେଣ୍ଟିନା ରାଷ୍ଟ୍ରପତି ଭାରତ ଆର୍ଜେଣ୍ଟିନା ବ୍ୟବସାୟ ଫୋରମର ପ୍ରାର୍ୟିକ ଅଧିବେଶନରେ ଉଦ୍ବୋଧନ ଦେବେ ଶ୍ରୀ ମକ୍ରି ମଙ୍ଗଳବାରଦିନ ମୁମ୍ୟାଇ ଯିବାର କାର୍ଯ୍ୟକ୍ରମ ରହିଛି ବ୍ନଲ୍ଗେରିଆ ସ୍ଥଷମା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ବୁଲ୍ଗେରିଆ ବୈଦେଶିକ ମନ୍ତ୍ରୀ କାଟେରିନା ଜରିଏବାଙ୍କୁ ରାଜଧାନୀ ସୋଫିଆଠାରେ ଭେଟି ଆଲୋଚନା କରିଛନ୍ତି ବୈଦେଶିକ ମନ୍ତ୍ରଶାଳୟର ମୁଖପାତ୍ର ରବୀଶ କୁମାର ଟ୍ୱିଟ୍ କରି କହିଛନ୍ତି ଉଭୟ ନେତା ଅର୍ଥନୀତି କୃଷି ସ୍ୱାସ୍ଥ୍ୟ ପର୍ଯ୍ୟଟନ ଏବଂ ସଂସ୍କୃତି ବିଷୟ ଉପରେ ଆଲୋଚନା କରିଛନ୍ତି ବୁଲ୍ଗେରିଆ ବୈଦେଶିକ ମନ୍ତ୍ରୀ ଶ୍ରୀମତୀ ସ୍ୱରାଜଙ୍କୁ ସ୍ୱାଗତ କରିଥିଲେ

ଶ୍ରୀମତୀ ସ୍ୱରାଜ ତାଙ୍କ ଗସ୍ତକାଳରେ ସେଠାରେ ବସବାସ କରୁଥିବା ଭାରତୀୟଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀମତୀ ସ୍ୱରାଜ ମରୋକୋ ଯାଇ ସେଠାକାର ବୈଦେଶିକ ମନ୍ତ୍ରୀ ନସିବ୍ ନାସିର୍ ବୌରିଟାଙ୍କ ସହ ଆଲୋଚନା କରିବା ସହ କେତେକ ବୁଝାମଣାପତ୍ରରେ ସ୍ୱାକ୍ଷର କରିବାର ସମ୍ଭାବନା ରହିଛି ପରେ ସେ ସ୍କେନ୍ ଗସ୍ତ କରି ସେଠାରେ ବୈଦେଶିକ ମନ୍ତ୍ରୀ ବରେଲ୍ ଫଣ୍ଟେଲ୍ସ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ